ଗ୍ରାମୀଣ ଅଞ୍ଞଳରେ ସଂକ୍ରମଶ ଅଧିକ ମାତ୍ରାରେ ବୃଦ୍ଧି ପାଉଥିବାରୁ ଘରକୁ ଘର ଟେଷ୍ଟିଂ କରାଯିବ ବୋଲି ଶ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି

କେବଳ ଭୁବନେଶ୍ୱରକୁ ବାଦ ଦେଲେ ଜିଲ୍ଲା ସ୍ତରରେ ଟିକାକରଣ କେନ୍ଦ୍ରକୁ ସାନିଟାଇଜ୍ କରିବା ଲାଗି ଆଜି ଟିକାକରଣକୁ ବନ୍ଦ କରାଯାଇଛି

କୋଭିଡ୍ ସଂକ୍ରମିତମାନେ ହସିଟାଲରେ ଚିକିସା ପାଇଁ ଭର୍ତ୍ତି ହେଲେ ସେମାନଙ୍ଙ୍ ହସିଟାଲରେ କିମ୍ଘା ହୋଟେଲରେ ରହିବେ ସେ ଲାଗି ପ୍ରସ୍ତାବ ଦିଆଯିବ ଯେଉଁମାନଙ୍କର କମ୍ ଲକ୍ଷଣ ଥିବ ସେମାନଙ୍କୁ ହୋଟେଲରେ ରହିବା ପାଇଁ ଅନୁମତି ଦିଆଯିବ

ପରେ ବିଶ୍ୱକର୍ମ